ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇଏସ୍ଓର ମାର୍ଗଦର୍ଶିକା ଅନୁଯାୟୀ ସିପେଟ୍ ପକ୍ଷରୁ ସେବା କ୍ଷେତ୍ରରେ ଗବେଷଣା ଓ ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାସ ଅନୁପ୍ ସାହୁଙ୍କଠାରୁ ଦାୟିତ୍ୱ ନେଇଥିବା ବେଳେ କଟକ ଡିସିପି ଭାବେ ପ୍ରତୀକ ସିଂହ ଅଖିଳେଶ୍ୱର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି

ସ୍ନାନ ଯାତ୍ରାରେ ଠାକୁରମାନେ ସ୍ନାନ ମଣ୍ଡପରୁ ଫେରି ଅଣସରଘରକୁ ବିଜେ କରିବା ବେଳେ ସ୍ବବର୍ଷ ଚିତାଗୁଡ଼ିକୁ ବାହାର କରାଯାଇ ଭଣ୍ତାର ଘରେ ରଖାଯାଇଥିଲା ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସେଥିଲାଗି ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଇଛି